ଏହାଦ୍ୱାରା ଭାରତୀୟ ଖେଳଣା ନିର୍ମାଶ ଦକ୍ଷତା ବୃଦ୍ଧି ପାଇବା ସହିତ ଏହାର ପ୍ରସାର ବିଶ୍ୱବ୍ୟାପୀ ହୋଇପାରିବ

ଶୀତତାପ ନିୟନ୍ତିତ ଏହି ୱାର୍ଡରେ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି

ଏ ନେଇ ବିଭିନ୍ନ ବୈଠକ ଓ ରାଲି ମାଧ୍ଧମରେ ଲୋକଙ୍ଙୁ ସଚେତନ କରାଯାଉଛି କୌଣସି ଗାଁରେ ବାଲ୍ୟବିବାହ ହେଉଥିବା ଜଣାପଡିଲେ ପରିବାରବର୍ଗଠାର୍ ଆର ଓ କନ୍ୟାଙ୍କ କାଉନ୍ସେଲିଂ କରାଯାଉଛି ତେବେ ପ୍ରଶାସନର ଅବିରତ ଉଦ୍ୟମ ଯୋଗୁ ଜିଲ୍ଲାର ପାଞ ଶହ ଅଶଷଠିଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି